ସାଧାରଣ ପ୍ରଶାସନ କ୍ଷେତ୍ରରେ ଗ୍ରହଶ କରାଯାଇଥିବା ବ୍ୟବସ୍ଗା ଭଳି ଉଚ୍ଚଶିକ୍ଷା ବିଭାଗରେ ଅନ୍ଲାଇନ୍ରେ ଅଭିଯୋଗ ଗ୍ରହଣ ସହ ଏହାର ସମାଧାନ କରାଯିବ ଏଥିପାଇଁ ଜାତୀୟ ସ୍ଚନା କେନ୍ଦ୍ର ଏନ୍ଆଇସି ବେଷୟିକ ସହାୟତା ଯୋଗାଇଦେବ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ କହିଛନ୍ତି ଏନ୍ଆଇସି ଅଭିଯୋଗଗୁଡ଼ିକୁ ତଦାରଖ କରିବା ସହିତ ଏହାର ସମାଧାନ ଦିଗରେ ଉଚ୍ଚଶିକ୍ଷା ବିଭାଗକୁ ସହାୟତା କରିବ

ରାଜ୍ୟର ବିଭିନ୍ନ ସ୍ତାନରେ ଏନେଇ ସଭାସମିତିମାନ ଆୟୋଜନ ହେଉଛି